କର୍ଷ୍ଣାଟକ ପରିସ୍ଥିତିକୁ ନେଇ ପାର୍ଲାମେଣ୍ଟର ଉଭୟ ସଭାଗୃହରେ ବାଧା

ବର୍ଷା ଯୋଗୁଁ ଗତକାଲି ଖେଳ ବନ୍ଦ୍ ହେବା ପରେ ଆଜି ପୁଣି ଖେଳ ଆରମ୍ଭ ହୋଇଛି

ବାଚସ୍କତି ରମେଶ କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରିବାର ଆବଶ୍ୟକତା ଥିବାରୁ ଇସ୍ତଫା ପତ୍ରଗୁଡ଼ିକୁ ସେ ତୁରନ୍ତ ଗ୍ରହଣ କରିପାରିବେ ନାହିଁ ଯେଉଁ ବିଧାୟକମାନଙ୍କର ଇସ୍ତଫା ପତ୍ର ଠିକ୍ ଭାବେ ଦାଖଲ କରାଯାଇ ନାହିଁ ସେମାନେ ପୁଣି ଥରେ ଇସ୍ତଫା ପତ୍ର ପଠାନ୍ତୁ ବୋଲି ବାଚସ୍କତି କହିଚ୍ଚନ୍ତି

ରାଜ୍ୟ ବିଜେପି ସଭାପତି ବିଏସ୍ ୟେଦିୟୁରାପ୍ପା ସାମ୍ବାଦିକମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରି ସେମାନେ ରାଜ୍ୟପାଳଙ୍କୁ ସ୍କାରକପତ୍ର ଦେଇଛନ୍ତି ସେ କହିଛନ୍ତି କୁମାରସ୍ୱାମୀଙ୍କ ସରକାର ସଂଖ୍ୟାଗରିଷତା ହରାଇଥିବାରୁ ସରକାର ରହିବାପାଇଁ ତାଙ୍କର ନୈତିକ ଅଧିକାର ନାହିଁ ବୋଲି ସେମାନେ ଦାବି କରିଛନ୍ତି

ବିକେପି ବିଧାୟକମାନେ ରାଜ୍ୟ ସଚିବାଳୟ ପରିସରରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମ୍ଭି ଆଗରେ ଧାରଣାରେ ବସି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରିଛନ୍ତି ରାଜ୍ୟଶାଖା ଓ ବିଜେପି ସଭାପତି ବିଏସ୍ ୟେଦିୟୁରାପ୍ପାଙ୍କ ନେତୃତ୍ୱରେ ପୂର୍ବତନ ଉପମଖ୍ୟମନ୍ତ୍ରୀ କେଏସ୍ ଇଶ୍ୱରପ୍ପାଙ୍କ ସମେତ ରାଜ୍ୟର ଅନେକ ବିଜେପି ନେତା ଏହି ଧାରଣାରେ ଯୋଗ ଦେଇଥିଲେ କର୍ଣ୍ଣାଟକ ଶିବକ୍ନମାର କର୍ଣ୍ଣାଟକର ମନ୍ତ୍ରୀ ଡିକେ ଶିବକୁମାର ଏବଂ ମହାରାଷ୍ଟ୍ର କଂଗ୍ରେସର ତାଙ୍କ ସହକର୍ମୀ ମିଳିନ୍ଦ୍ ଦେଉରା ଓ ନସିମ୍ ଖାଁଙ୍କୁ ବିଦ୍ରୋହୀ ବିଧାୟକମାନେ ରହୁଥିବା ହୋଟେଲ୍ ବାହାରେ ମୁମ୍ବାଇ ପୁଲିସ୍ ଅଟକାଇବାରୁ ସେଠାରେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବର୍ତ୍ତମାନ ସୁଦ୍ଧା କର୍ଷ୍ଣାଟକରେ ଶାସକ ମେଣ୍ଟର ଭବିଷ୍ୟତ ଅନିର୍ଣିତତା ଭିତରେ ରହିଛି କଂଗ୍ରେସର ସଙ୍କଟମୋଚନକାରୀ ଶ୍ରୀ ଶିବକୁମାର ଆଜି ସକାଳୁ ରେନାସାଁ ହୋଟେଲ୍ ବାହାରେ ଅପେକ୍ଷା କରି ରହିଛନ୍ତି କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ୍ ସରକାରକୁ ରକ୍ଷା କରିବାପାଇଁ ବିଦ୍ରୋହୀ ବିଧାୟକମାନଙ୍କୁ ସାକ୍ଷାତ୍ କରିବାପାଇଁ ସେ ନିଜ ଜିଦ୍ରେ ଅଟଳ ଅଛନ୍ତି ହୋଟେଲ୍ ବାହାରେ ନିରାପତ୍ତା କର୍ମୀ କ୍ୟାମେରାମ୍ୟାନ୍ ସାମ୍ୟାଦିକ ଓ ରାଜନୈତିକ କର୍ମୀମାନଙ୍କର ଭିଡ଼ ଭିତରେ ଶିବକୁମାର ଫେରିଯାଅ ବୋଲି ସ୍ଲୋଗାନମାନ ଦେଇଥିଲେ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଳିନ୍ଦ୍ ଦେଓରା ଓ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନସିମ୍ ଖାଁଙ୍କୁ ମଧ୍ୟ ପୁଲିସ୍ ବିକେସି ଥାନା ଅତିଥିଶାଳାରେ ରଖିଛି

ଲୋକସଭାରେ ମଧ୍ୟ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନମାନ ଦେଇଥିଲେ ଡିଏମ୍କେ ସମାଜବାଦୀ ପାର୍ଟି ଓ ଏନ୍ସିପି ସଦସ୍ୟମାନେ କଂଗ୍ରେସ ସଦସ୍ୟମାନଙ୍କ ସହ ଯୋଗ ଦେଇଥିଲେ ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ସଭାଗୃହରେ କଂଗ୍ରେସ ସଦସ୍ୟମାନଙ୍କୁ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଛି ଏବଂ ବୂଥାରେ କେବଳ କେନ୍ଦ୍ର ସରକାରଙ୍କୁ ଦୋଷ ଦିଆଯାଉଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ବରିଷ୍ଠ ଓକିଲ ମୁକୁଲ ରୋହତାଗୀଙ୍କ ଦ୍ୱାରା ଆଗତ ଏହି ଆବେଦନକୁ ଗ୍ରହଣ କରି ଆସନ୍ତାକାଲି ଏହା ଉପରେ ଶୁଣାଣି କରିବାକୁ କହିଛନ୍ତି ବିଦ୍ରୋହୀ ବିଧାୟକମାନଙ୍କ ପକ୍ଷରୁ ମୁକୁଲ୍ ରୋହତାଗୀ ସୁପ୍ରିମ୍କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି

ଶିଶୁମାନଙ୍କ ବିରୋଧରେ ଯୌନ ଅପରାଧ କ୍ଷେତ୍ରରେ ମୃତ୍ୟୁଦଶ୍ଚାଦେଶ ସହ କଠୋର ଦଶ୍ଚବିଧାନର ବ୍ୟବସ୍ଥା ପାଇଁ ଏହି ଆଇନରେ ସଂଶୋଧନ କରାଯାଇଛି ଶିଶୁ ଅଶ୍ଳିଳ ଚଳଚ୍ଚିତ୍ର କ୍ଷେତ୍ରରେ କେଲ୍ ଦକ୍ଷାଦେଶ ଓ କୋରିମାନା ଦଶ୍ଚର ବ୍ୟବସ୍ଥା ମଧ୍ୟ ରଖାଯାଇଛି ସ୍ଚଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାବ୍ଡେକର ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ବିଭିନ୍ନ ପଥଗୁଡ଼ିକୁ ଏକତ୍ରୀକରଣ କରାଯାଇ ଗ୍ରାମୀଣ କୃଷି ବଜାର ଗାଁଗଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡାକ୍ତରଖାନାଗୁଡ଼ିକ ସହ ସଡ଼କ ପଥରେ ସଂଯୋଗ କରିବା ତୂତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ମୂଳ ଲକ୍ଷ୍ୟ

ଶ୍ରୀ ଜାବ୍ଡେକର କହିଛନ୍ତି ଏହି ସଡ଼କପଥଗୁଡ଼ିକ ନିର୍ମାଣ ହେଲେ ଗ୍ରାମୀଣ କୃଷିବଜାରଗୁଡ଼ିକୁ ଦ୍ରୁତ ଗମନାଗମନ ସମ୍ଭବ ହୋଇପାରିବ ସାଇମ୍ବଲ୍ଟାନେଅସ୍ ଇଲେକ୍ସନ୍ କର୍ମଚାରୀ ସାଧାରଣ ଅଭିଯୋଗ ଆଇନ ଓ ନ୍ୟାୟ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ପକ୍ଷରୁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଏକାସାଙ୍ଗରେ ନିର୍ବାଚନ ବିଷୟରେ ପରୀକ୍ଷା ନିରୀକ୍ଷା କରାଯାଇଛି ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଭାରତୀୟ ନିର୍ବାଚନ କମିଶନଙ୍କ ସମେତ ବିଭିନ୍ନ ଭାଗିଦାରୀମାନଙ୍କ ସହ ବିଚାର ବିମର୍ଷ ପରେ କମିଟି ପକ୍ଷରୁ ଅଣାଅଶୀତମ ସୁପାରିସ ପ୍ରଦାନ କରାଯାଉଛି

ଶ୍ରୀନଗର ଏନ୍ଆଇଏ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ବିଚ୍ଛିନ୍ନତାବାଦୀ ନେତା ଆସିୟା ଅଣ୍ଡ୍ରାବିଙ୍କ ଶ୍ରୀନଗର ଉପକଣ୍ଠ ବାସଭବନକୁ କୋରଖ କରିଛି ସନ୍ତାସବାଦୀ ପାଣ୍ଡି ପ୍ରଦାନ ମାମଲାରେ ତଦନ୍ତ କରାଯାଇ ଏହି ପଦକ୍ଷେପ ନିଆଯାଇଛି

ସେ ଏବେ ତିହାର ଜେଲ୍ରେ ଅଛନ୍ତି ଦୂଃଖତ୍ରାଣ ଇ ମିଲତ୍ ବିଚ୍ଛିନ୍ନତାବାଦୀ ଗୋଷୀର ସେ ମୁଖିଆ ଅଛନ୍ତି

ସେ କହିଛନ୍ତି ଆବଶ୍ୟକ ସରକାରୀ ଖର୍ଚ୍ଚ ସହ ସାଲିସ୍ କରା ନ ଯାଇ ଏହି ଲକ୍ଷ୍ୟ ହାସଲ କରିବାକୁ ସରକାର ଉଦ୍ୟମ କରିବେ

ସେ କହିଛନ୍ତି ଚଳିତ ବଜେଟ୍ରେ କୃଷିକ୍ଷେତ୍ର ସାମାଜିକ କ୍ଷେତ୍ର ବିଶେଷକରି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବାପାଇଁ ଗୁରୁତ୍ୱ ଦିଆଯାଇଛି ଶ୍ରୀମତୀ ସୀତାରମଣ କହିଛନ୍ତି ପଞ୍ଚଦଶ ଅର୍ଥ କମିଶନ ଆସନ୍ତା ଅକ୍ଟୋବର ଓ ନଭେୟର ମାସରେ ତାଙ୍କର ରିପୋର୍ଟ ପ୍ରଦାନ କରିବେ ଏବଂ ଆଗାମୀ ବଜେଟ୍ରେ ଏହି ସୁପାରିସ୍ଗୁଡ଼ିକୁ ସାମିଲ୍ କରାଯିବ

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ଆକି ନ୍ତଆଦିଲ୍ଲୀରେ ସାର ସବ୍ସିଡି ଅର୍ଥ ପ୍ରତ୍ୟକ୍ଷ ହସ୍ତାନ୍ତର କାର୍ଯ୍ୟର ଦ୍ୱିତୀୟ ପର୍ଯ୍ୟାୟକ୍ତ ଶ୍ରଭାରମ୍ଭ କଲାବେଳେ ଏହା କହିଛନ୍ତି